ଫଳରେ ବିଜୟ କେତନଙ୍କ ଜେଲରୁ ମୁକୁଳିବା ଆଶା ମଉଳି ଯାଇଛି

ରାଜ୍ୟ ସରକାର ଓବିସି ବର୍ଗଙ୍କ ଉନ୍ଦତି ଚାହୁଁନାହାନ୍ତି ବୋଲି ଏହା ଦର୍ଶାଉଛି ଓଡିଶା ଏକମାତ୍ର ରାକ୍ୟ ଯେଉଁଠି ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ ହୋଇନାହି

ଅନ୍ୟପକ୍ଷରେ ପୂଥୀରାଜ ହରିଚନ୍ଦନଙ୍କ ଅଭିଯୋଗକୁ ନେଇ ନେଇ ବିଭାଗୀୟ ମନ୍ତୀ ଜଗନ୍ନାଥ ସାରକା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି

ସେହିପରି ସୁବର୍ଶ୍ୱପୁରଠାରେ ନାଗରିକ ସଂଶୋଧନ ଆଇନ ସପକ୍ଷରେ ଜିଲ୍ଲା ବିଜେପି ଶାଖା ପକ୍ଷରୁ ଏକ ଜନଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

ଦେଶର ଶାନ୍ତି ସୌହାର୍ବ୍ଧ୍ୟ ଓ ଅଖଣ୍ତାରେ ବାଧା ସୃଷ୍କିକାରୀଙ୍କ ବିରୁଦ୍ଧରେ ଦେଶବାସୀଙ୍କୁ ସଚେତନ ହେବାକୁ ବିଜେପି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା

ଏମାନଙ୍କ ଆମରଣ ଅନଶନକୁ ଖେରକୁନି ଟିଙ୍ଗି ସମାଲ ଉବୁଡା ଚିଙ୍ଗିରିଗୁଡା କଲାଝୁରୀ ଓ ଛୁଆଲିବେର୍ଣ୍ଣା ଜନସାଧାରଣ ସମର୍ଥନ ଜଣାଇଛନ୍ତି

ପାହାଚ ନୀରବ ଝଡ ଶୀତ ରାତି ଏବଂ ଭିନ୍ ସମୟ ଆଦି ଚଳଚ୍ଚିତ୍ର ପାଇଁ ସେ କାତୀୟସ୍ତରରେ ଗୌରବ ଅର୍କନ କରିଛନ୍ତି

ଏଥିପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା

ଶ୍ରୀ ବେହେରା ଆଜି ଏ ସଂକ୍ରାନ୍ତରେ ପ୍ରଧାନମନ୍ତୀଙ୍କୁ ଏକ ଚିଠି ଲେଖ ଏହି ଦାବି କରିବା ସହିତ ମୁଖ୍ୟମନ୍ତୀଙ୍କୁ ମଧ ଏକ ପତ୍ର ପଠାଇଛନ୍ତି

ଶିକ୍ଷା ସହ କ୍ରୀଡା ଓ ଯୋଗ ଅଭ୍ୟାସ କଲେ ଶରୀର ସୁସ୍ଚ ରହେ